କ୍ୟାବିନେଟ୍ ମଧ୍ୟ କେନ୍ଦ୍ରୀୟ ସେକ୍ରର ଯୋଜନା କୃଷି ମୌଳିକ ଡାଞ୍ଚା ପାର୍ଷି ନାମକ ଏକ ସର୍ବଭାରତୀୟ ନୂଆ ଯୋଜନାକୁ ଅନୁମୋଦନ କରିଛି

ଶ୍ରୀ ମୋଦି କହିଥିଲେ ଦେଶର ଗରିବ ଲୋକମାନଙ୍କୁ ଭୋକିଲା ରହିବାକୁ ଦିଆଯିବ ନାହିଁ ଓ ଆଗାମୀ ବର୍ଷାରତ୍ ସମୟରେ ସେମାନଙ୍କୁ ମାଗଶାରେ ରେସନ୍ ଯୋଗାଇ ଦିଆଯିବ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ପରେ ପ୍ରଥମ ପର୍ଯ୍ୟାୟ କଟକଶା ଲାଗୁ ହେବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗ୍ର କରିଥିଲେ

ଗତ ପହିଲା ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ ହୋଇଛି

ଆଡ୍ କ୍ୟାବିନେଟ୍ କ୍ୟାବିନେଟ୍ ମଧ୍ୟ କେନ୍ଦ୍ରୀୟ ସେକ୍ଟର ଯୋଜନା କୃଷି ମୌଳିକ ଢାଞ୍ଚା ପାଖି ନାମକ ଏକ ସର୍ବଭାରତୀୟ ନୂଆ ଯୋଜନାକୁ ଅନୁମୋଦନ କରିଛି ଅମଳ ପରବର୍ତ୍ତୀ ମୌଳିକ ଢାଞ୍ଚା ପରିଚାଳନା ଓ ଗୋଷୀ ଫାର୍ମିଂ ପାଇଁ ବିଭିନ୍ନ ପ୍ରକଳ୍ପରେ ପୁଞ୍ଜିନିବେଶ ଲାଗି ଏହି ଯେଜାନାରେ ଅଳ୍ପ ସୁଧହାରରେ ମଧ୍ୟମ ଓ ଦୀର୍ଘ ମିଆଦି ରଣ ଦିଆଯିବ

ଏହି ଋଣ ପ୍ରାଥମିକ କୃଷି ଋଣ ସମିତି ମାର୍କେଟିଂ ସମବାୟ ସମିତି କୃଷକ ଉତ୍ପାଦନକାରୀ ସଙ୍ଗଠନ ସ୍ୱୟଂ ସହାୟକ ଗୋଷ୍ଠୀ କୃଷକ ଷ୍ଟାର୍ଟ ଅପ୍ କମ୍ପାନୀ ଏବଂ କେନ୍ଦ୍ର ଓ ରାଜ୍ୟସ୍ତରୀୟ ସଂସ୍ଥାଗୁଡ଼ିକୁ ଦିଆଯିବ

ଏହାବ୍ୟତୀତ ଯୋଗ୍ୟ ରଣଗ୍ରହୀତାମାନଙ୍କ ପାଇଁ ରଣ ଗ୍ୟାରେଣ୍ଟି ସୁବିଧା ମଧ୍ୟ ଉପଲହ କରାଯିବ ଏହି ପ୍ରକଳ୍ପ ମାଧ୍ୟମରେ ଦେଶର ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସ୍ଚଷ୍ଟି ହେବାର ଆଶା କରାଯାଉଛି

ଯୋଜନାର ତଦାରଖ ପାଇଁ ଜାତୀୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ତଦାରଖ କମିଟିମାନ ଗଠନ କରାଯିବ

କୋଭିଡ୍ ସଂକ୍ରମଣଠାରୁ ଏହା ହେଉଛି ଗୋଟିଏ ଦିନ ମଧ୍ୟରେ ସର୍ବାଧିକ ନମୁନା ପରୀକ୍ଷଣ

ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ପିଏମ୍ ଏନ୍ଜିଓଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାରାଶାସୀର ଏନ୍ଜିଓଗୁଡ଼ିକର ପ୍ରତିନିଧିମାନଙ୍କ ସହ ବାର୍ତ୍ତାଳାପ କରିବେ କୋଭିଡ୍ କଟକଶା ସମୟରେ ସେହି ଏନ୍ଜିଓଗ୍ରଡ଼ିକ ଲୋକମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ପାଇଁ ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବେ କୋଭିଡ୍ କଟକଣା ଲାଗୁ ହେବା ସମୟରେ ବାରାଣାସୀର ଜନସାଧାରଣ ଓ ସାମାଜିକ ସଙ୍ଗଠନଗ୍ରଡ଼ିକର ସଦସ୍ୟମାନେ ଜିଲ୍ଲା ପ୍ରଶାସନକ୍ର ସହାୟତା କରିଥିଲେ ଜିଲ୍ଲା ପ୍ରଶାସନ ସହ ମିଶି ଗରିବ ଲୋକମାନଙ୍କୁ ଠିକ୍ ସମୟରେ ଖାଦ୍ୟ ଯୋଗାଣକ୍ତ ସେମାନେ ନିଶ୍ଚିତ କରିଥିଲେ

ଏହାବ୍ୟତୀତ ସେହି ସଙ୍ଗଠନଗୁଡ଼ିକ ଲୋକମାନଙ୍କୁ ମାସ୍କ ଏବଂ ସାନିଟାଇଜର୍ ବଣ୍ଟନ କରିଥିଲେ କିଲ୍ଲା ପ୍ରଶାସନ ଦ୍ୱାରା ସେହି ଏନ୍ଜିଓଗୁଡ଼ିକୁ କରୋନା ଯୋଦ୍ଧା ର ଆଖ୍ୟା ଦିଆଯାଇ ସମ୍ମାନିତ କରାଯାଇଥିଲା

ଅବଶିଷ୍ଟ ରାଜ୍ୟଗ୍ରଡ଼ିକ ମଧ୍ୟରେ ଦିଲ୍ଲୀ ଗୁଜୁରାତ୍ ତେଲଙ୍ଗାନା କେରଳ ଆନ୍ଧ୍ରପ୍ରଦେଶ କର୍ଷ୍ଣାଟକ ବିହାର ପଣ୍ଢିମବଙ୍ଗ ତାମିଲ୍ନାଡୁ ହରିୟାଣା ଓଡ଼ିଶା ରାଜସ୍ଥାନ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶ ପଞ୍ଜାବ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ରହିଛି ଏହି ଟେଲି କନ୍ସଲ୍ଟେସନ୍ କାର୍ଯ୍ୟକ୍ରମରେ ଆଇସିୟୁରେ ଥିବା ରୋଗୀମାନଙ୍କର ଚିକିତ୍ସା କରୁଥିବା ଏକ ହସ୍ୱିଟାଲ୍ର ଦୁଇ ଜଣ ଲେଖାଏଁ ଡାକ୍ତର ଓ ସମ୍ପୃକ୍ତ ରାଜ୍ୟର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଅଂଶଗ୍ରହଣ କରିବେ

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ପରଠାରୁ ଏଥରକୁ ମିଶାଇ ଦ୍ୱିତୀୟ ଥର ଲାଗି ରାଷ୍ଟ୍ରପତି ଭବନରେ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ବିଦେଶୀ ରାଷ୍ଟ୍ରଗୁଡ଼ିକର ଦ୍ୱତାବାସ ମ୍ରଖ୍ୟମାନଙ୍କର ପରିଚୟ ପତ୍ର ଗ୍ରହଣ କରାଯାଇଛି ପରିଚୟ ପତ୍ର ପ୍ରଦାନ କରିଥିବା ଦୂତାବାସ ମୁଖ୍ୟମାନଙ୍କ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ହାଇକମିଶନର୍ ଡାଭିଡ଼୍ ପାଇନ୍ ବ୍ରିଟେନ୍ ହାଇକମିଶନର୍ ସାର୍ ଫିଲିପ୍ ବାର୍ଟନ୍ ଓ ଉଜ୍ବେକିସ୍ତାନ ରାଷ୍ଟ୍ରଦ୍ତ ଅଖ୍ତବ୍ ଦିଲ୍ସୋଦ୍ ଖାମିଦୋବିଚ୍ ରହିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସେମାନଙ୍କର ନିଯୁକ୍ତି ପାଇଁ ସେମାନଙ୍କୁ ଅଭିନନ୍ଦନ କଣାଇଛନ୍ତି ସେ କହିଛନ୍ତି ସେହି ତିନୋଟି ଦେଶ ସହ ଭାରତର ସମ୍ପର୍କ ଅତ୍ୟନ୍ତ ନିବିଡ଼ ଓ ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ଭାରତ ଓ ସେହି ଦେଶଗୁଡ଼ିକର ଆଭିମୁଖ୍ୟ ପ୍ରାୟତଃ ସମାନ ରହିଛି ରାଷ୍ଟ୍ରପତି କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ଫଳପ୍ରଦ ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ସହଯୋଗ ବୁଦ୍ଧି ଅତ୍ୟନ୍ତ ଅପରିହାର୍ଯ୍ୟ ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଆନ୍ତର୍ଜାତିକ ଉଦ୍ୟମରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି

ନିରବ ମୋଦି ଓ ତା'ର ସମ୍ପର୍କୀୟ ମେହୁଲ୍ ଚୋକ୍ସି ବିରୁଦ୍ଧରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କଳାଧନ ମାମଲାରେ ତଦନ୍ତ ଚଳାଇଛି ସେମାନେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ସହ ଠକେଇ କରି ଫେରାର୍ ହୋଇଯାଇଛନ୍ତି